ଆସନ୍ତାକାଲି ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥପତ୍ର ଦାଖଲର ଶେଷ ଦିବସ

ଇଲେକସନ ରାଉଣ୍ଡଅପ୍ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅବଶିଷ୍ଟ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କର ନାମ ଘୋଷଣା କାରି ଥିବାବେଳେ ଦେଶରେ ନିର୍ବାଚନ ଗତିବିଧି ଜୋରଦାର ହେବାରେ ଲାଗିଛି ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜମଗଡ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନିଷ୍ପଭି ନେଇଛନ୍ତି ଦଳର ବରିଷ୍ଣ ନେତା ତଥା ରାମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ମହନ୍ମଦ ଆଜମ୍ ଖାନ୍ ରାମପୁର ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ଦଳ ଆଜି ଏହି ଘୋଷଣା କରିଛି ମୁଲାୟମ ସିଂ ଯାଦବ ମୈନ୍ପୁରୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବିହାରରେ ଆଜି ଆରଜେଡି ଭାଗଲପୁର ଓ ବାଙ୍କା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆଜି ପାଟନାଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ରାଜ୍ୟ ଆରଜେଡି ସଭାପତି ରାମଚନ୍ଦ୍ର ପୂର୍ବେ କହିଛନ୍ତି କୟପ୍ରକାଶ ନାରାୟଣ ଯାଦବ ବାଙ୍କା ଆସନରୁ ଏବଂ ଶୈଳେଶ କୁମାର ଓରଫ ବୁଲୋ ମଣ୍ଡଳ ଭାଗଲପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ କିସନଗଂଜ କଟିଆ ଏବଂ ପୁର୍ନିଆ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି ବରିଷ୍ଠ କଂଗ୍ରେସ ନେତା ନିଖିଲ୍ କୁମାର ଅଭିଯୋଗ କରିଛନ୍ତି ଆରଜେଡିର ମୁଖ୍ୟ ଲାଲୁପ୍ରସାଦଙ୍କ ଇଚ୍ଛାରେ ମହାମେଣ୍ଟର ଆସନ ଆବଶ୍ଚନ କରାଯାଇଛି ବିଜେପି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାଟନାସାହିବ୍ରୁ ଶତ୍ରଘନ ସିହ୍ବାଙ୍କ ଜାଗାରେ ପ୍ରାର୍ଥୀ କରାଯାଇଛି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ ପୂର୍ବ ଚମ୍ପାରନ୍ରୁ ପ୍ରତିଦ୍ୱନ୍ଦିତା କରିବେ ସିପିଆଇଏମଏଲ୍ କହିଛି ଦଳ ଆରା ସିଓ୍ୱାମ୍ କରକତ୍ ଓ ଜାହାନବାଦ୍ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ସିପିଆଇ କହିଛି ଜେଏନୟୁ ଛାତ୍ର ସଂଘର ପୂର୍ବତନ ସଭାପତି କହେୟା କୁମାରଙ୍କୁ ବେଗୁସରାଇ ଆସନରୁ ପ୍ରାର୍ଥୀ କରାଇବ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବରିଷ୍ଣ କେଡିଏସ୍ ନେତା ଏଚଡି ଦେବେଗୌଡା କର୍ଷ୍ଣାଟକର ଟୁଙ୍କୁରୁ ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଆସନ୍ତାକାଲି ପ୍ରଥମପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥପତ୍ର ଦାଖଲର ଶେଷ ଦିବସ

ଇତିମଧ୍ୟରେ କେରଳ କଂଗ୍ରେସ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆମେଥି ସହିତ ୱାୟାନନ୍ଦ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ଅନୁରୋଧ କରିଛି କଂଗ୍ରେସ ମୁଖପାତ୍ର ରଣଦୀପ ସ୍ରର୍ଜେୱାଲା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ନିଷ୍କଭି ନେଇନାହାନ୍ତି ମଣିପୁର ଏଲଏସ ଇଲେକ୍ସନ ମଣିପୁରର ଦୁଇଟି ଲୋକସଭା ଆସନ ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା ପରେ ସେଠାରେ ରାଜନୈତିକ ଗତିବିଧି କୋରଦାର ହୋଇଛି ବିଜେପି ନେତୃତ୍ୱାଧୀନ ଶାସକ ଦଳ ଏବଂ ବିରୋଧୀ ଦଳଙ୍କ ସମେତ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂହ ଏବଂ ରାଜ୍ୟ ବିଜେପି ସଭାପତି ଓ ରାଜ୍ୟସଭା ସଦସ୍ୟ କେ ଭାବାନନ୍ଦ ସିଂ ଆଜି ଇମ୍ଫାଲ ଓ୍ବେଷ୍ଟରେ ବିଜେପିର ନିର୍ବାଚନ ପ୍ରଚାର ଅଭିଯାନକୁ ଆନୁଷ୍ଠାନିକଭାବେ ଶୁଭାରୟ କରିଛନ୍ତି ଦଳ ଡକ୍ଟର ଆରକେ ରଞ୍ଜନ ସିଂହଙ୍କୁ ଇନ୍ନର ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ଏବଂ ବେଞ୍ଜାମିନ୍ ମାତେଙ୍କୁ ଆଉଟର ମଣିପୁର ଆସନରୁ ପ୍ରାର୍ଥୀ କରିଛି ଭାରତୀୟ କାତୀୟ କଂଗ୍ରେସ ଦୁଇଟି ଯାକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ରାଜ୍ୟ ପୂର୍ବତନ ମୁଖ୍ୟ ଶାସନ ସଚିବ ଓନବକିଶୋର ସିଂ ଙ୍କୁ ଇନ୍ନର ମଣିପୁର ଆସନରୁ ପ୍ରାର୍ଥୀ କରିଥିବାବେଳେ କେ ଜେମ୍ବଙ୍କୁ ଆଉଟର ମଣିପୁର ପାଇଁ ଟିକେଟ ଦେଇଛି

ଏହି ଘଟଣା ନେଇ ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯିବା ସହ ଘଟଣା ସହ ସମ୍ପୂକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସେମାନଙ୍କର ଅଧିକାରର ସୁରକ୍ଷା ଯୋଗାଇ ଦେବା ଲାଗି ହିନ୍ଦୁ ସମ୍ପ୍ରସାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଅବଗତ କରାଯାଇଛି

ସେମାନଙ୍କ ଉଦ୍ଧାର ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକ୍ର ସେ କହିଛନ୍ତି ହୋଲି ପର୍ବ ଚାଲିଥିବା ବେଳେ ସିନ୍ଧ୍ ଅଞ୍ଚଳର ଘୋଟ୍କି ଜିଲ୍ଲାର କିଛି ପ୍ରଭାବଶାଳୀ ବ୍ୟକ୍ତି ଏହି ଦୁଇ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ ପରେ ଏ ଘଟଣା ସମ୍ପର୍କରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ଇସ୍ଲାମୀୟ ଧର୍ମଗୁରୁ ଦୁଇବାଳିକାଙ୍କ ନିକାହ କାର୍ଯ୍ୟ ସମ୍ପନ୍ନ କରୁଥିବା ଦୂଶ୍ୟକ୍ତ ରେକର୍ଡ କରାଯାଇଛି ଓଡିଶା ସିଏମ୍ ବିଜ୍ଞ ଜନତା ଦଳ ସଭାପତି ତଥା ମ୍ରଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୟାଗଡରୁ ନିର୍ବାଚନ ପ୍ରଚାର ଆରୟ କରିଛନ୍ତି

ସରକାର ଗଠନରେ ତାଙ୍କ ଦଳ ପ୍ରମୁଖ ଭୂମିକା ଗ୍ରହଣ କରିବ

ସେ କହିଛନ୍ତି ସେଥିପାଇଁ ସରକାରଙ୍କ ପକ୍ଷରୁ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ସଚେତନତା ସୃଷ୍ଟି କରାଯିବା ସହ ଆୟୁଷ୍ମାନ ଭାରତ ମାଧ୍ୟମରେ ଟିବି ରୋଗୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଠିକ ଏବଂ ସମ୍ପର୍ଣ୍ଣ ନିଦାନ ହେଉଛି ଯକ୍ଷ୍ମାରୋଗକୁ ଜୟ କରିବାର ଚାବିକାଠି ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ଅଭିଯାନକୁ ସଶକ୍ତି କରିବା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ଅନୁଷ୍ଠାନକୁ ସାଧୁବାଦ ଜଣାଇଛନ୍ତି ଏସସି ଟ୍ରାଇବାଲ ଜଙ୍ଗଲ ଅଞ୍ଚଳରେ ବସବାସ କରିଥିବା ଲୋକମାନଙ୍କୁ ବେଦଖଲ ନ କରିବା ଏବଂ ଆଦିବାସୀମାନଙ୍କ ଜମିକୁ ବେଆଇନଭାବେ ଦଖଲ କରିଥିବା ମାମଲାଗୁଡ଼ିକର ବିଚାର ପାଇଁ ଏସଆଇଟି ଗଠନ କରିବା ପାଇଁ ସମ୍ପୁକ୍ତ କର୍ତ୍ତ୍ୱପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସକାଶେ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଶୁଣାଣି କରିବେ

ପ୍ରତିକୂଳ ପାଗ ଯୋଗୁ ଆଜି ମ୍ୟାଚ କିଛି ସମୟ ପାଇଁ ସ୍ଥଗିତ ରହିଥିଲା